ଗୋପାଳପୁର ରାୟଗଡ଼ା କେନ୍ଦୁଝର ଓ ବାରିପଦାରେ ନିର୍ମାଣ ହେବ ପ୍ନାନେଟୋରିୟମ୍

ଏ ନେଇ ବିଙ୍କାନ ଓ କାରିଗର ମନ୍ତୀ ବିଧାନସଭାରେ ସ୍ଚନା ଦେଇଛନ୍ତି

ମନ୍ତୀ କହିଥିଲେ ଯେ ଦୁଇଟି ସ୍ତାନରେ ଢେଙ୍କାନାଳ ବିଙ୍କାନ କେନ୍ଦ ଓ କପିଳାସ ବିଙ୍କାନ କେନ୍ଦ ରହିଛି

ଟ୍ରିବ୍ୟୁନାଲ୍ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟିବ୍ୟୁନାଲ୍ରେ ଓଡ଼ିଶାର ମଧ୍ୟବର୍ଭୀକାଳୀନ ଆବେଦନର ଶୁଶାଶି ଆଜି ଶେଷ ହୋଇଛି

ଏଥିରେ ଶ୍ରମ ଆଇନକୁ ସମଯୋଜିତ କରି ଏକ ଆଇନ ପ୍ରଶୟନ କରିବା ଓ ବେତନ ବୋନସ ସମ୍ୟନ୍ଧିତ ମାମଲା ବିଷୟରେ ନିୟମ ସବ୍ ରହିଛି

ବନ୍ୟା ସ୍କିତି ମାଲକାନଗିରି କିଲ୍ଲାରେ ବନ୍ୟାସ୍ତିତିରେ ସାମାନ୍ୟ ସୁଧାର ଆସିଛି

ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଥିଲା

ବର୍ଉମାନ ସରାଗୁଡ଼ା ଓ ବନାଗୁଡ଼ା ଗ୍ରାମବାସୀ ପାଶିଘେରରେ ରହିଛନ୍ତି

ଏଥିସହ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଶିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବା କାରଶରୁ ମହ୍ୟଜୀବୀମାନଙ୍ଙୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି